ପିଏମ୍ ଫିନ୍ଲାଣ୍ଡ ଭାରତ ଫିନ୍ଲ୍ୟାଣ୍ଡ ମଧ୍ୟରେ ପାରସ୍କରିକ ସହଯୋଗ ବୃଦ୍ଧି ନେଇ ଗତକାଲି ଭର୍ଚୁଆଲ ଶିଖର ବୈଠକ ଅନୁଷ୍ଠିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫିନ୍ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନା ମରିନ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ସଫକ୍ରମଣ ସମୟରେ ଭାରତ ଏହାର ନିଜର ଲୋକମାନଙ୍କର ଯତ୍ନ ନେବା ସହ ବିଶ୍ୱର ଅନେକ ଦେଶକୁ ସହାୟତା କରିଛି

ଭାରତ ଓ ଫିନ୍ଲାଶ୍ଡ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିବାର ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଏହା ନୀତିଭିତ୍ତିକ ଏବଂ ମାନବୀୟ ଓ ଗଣତାନ୍ତ୍ରିକ ମ୍ବଲ୍ୟବୋଧ ଉପରେ ପର୍ଯ୍ୟବେସିତ ଉଭୟ ଦେଶ ମଧ୍ୟରେ ବୈଷୟିକଞ୍ଜାନ ନୂଆନୂଆ ଉଭାବନ ପ୍ରଦୃଷଣମୁକ୍ତ ଶକ୍ତି ପରିବେଶ ଓ ଶିକ୍ଷା ଆଦି କ୍ଷେତ୍ରେ ଘନିଷ୍ଠ ସହଯୋଗ ସ୍ଥାପନ ହୋଇଛି

ଆନ୍ତର୍ଜାତିକ ସୌର ମେଣ୍ଟ ଓ ଦୁର୍ବିପାକ ପ୍ରଶମନ ମୌଳିକ ଢାଞ୍ଚା ସ୍ଥାପନ ପାଇଁ ସହଯୋଗ ଭଳି ପଦକ୍ଷେପ ଦ୍ୱାରା ଆନ୍ତର୍ଜାତିକ ସ୍ତରରେ ସହଯୋଗ ବୃଦ୍ଧି କରାଯାଇ ପାରିଛି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ସୌର ମେଣ୍ଟ ଓ ଦୂର୍ବିପାକ ପ୍ଶମନ ମୌଳିକ ଢାଞ୍ଚା ସହଯୋଗରେ ସାମିଲ ହେବାକୁ ଫିନ୍ଲାଣ୍ଡକୁ ଅନୁରୋଧ କରିଛନ୍ତି

ଅନ୍ୟପକ୍ଷରେ କୋଭିଡ ପରିଚାଳନା କ୍ଷେତ୍ରରେ ଭାରତର ଯୋଗଦାନକୁ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ନେଇ ତାଙ୍କ ଦେଶ ପ୍ରତିଶ୍ରତିବଦ୍ଧ ବୋଲି ସେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିନ୍ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନା ମରିନ୍ଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ଅନୁରୋଧ କରିଛନ୍ତି ବୋରିସ୍ ଜନ୍ସନ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏପ୍ରିଲ୍ ଶେଷ ସୁଦ୍ଧା ଭାରତ ଗସ୍ତରେ ଆସିବେ ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବ୍ରିଟେନ୍ ୟୁରୋପୀୟ ସଂଘରୁ ଓହରିଯିବା ପରେ ଏହା ତାଙ୍କର ସର୍ବପ୍ରଥମ ବିଦେଶ ଗସ୍ତ ହେବ ଶ୍ରୀ ଜନ୍ସନ ଜାନୁଆରୀ ମାସରେ ଭାରତ ଗସ୍ତରେ ଆସିବାର ଥିଲା କିନ୍ତୁ କୋବିଡ ସଫକ୍ରମଣ ଯୋଗୁଁ ତାଙ୍କୁ ଏହି ଗସ୍ତ ବାତିଲ କରିବାକୁ ପଡ଼ିଥିଲା

ମୋଦୀଙ୍କ ଏହି ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମ ବାଂଲାଦେଶର ତିନୋଟି ମୁଖ୍ୟ ଘଟଣାବଳୀ ସହ କଡ଼ିତ

ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ବାଂଲାଦେଶର ଜାତୀୟତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ ସେ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦ୍ ବୈଦେଶିକ ମନ୍ତ୍ରୀ ଡକୁର ଏକେ ଅବଦୁଲ ମୋମେନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସ୍କଚୀ ରହିଛି କୋଭିଡ ମହାମାରୀ ପରଠାରୁ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ପ୍ରଥମ ବିଦେଶ ଗସ୍ତ

ଏହି ବିଲ୍ ଚଳିତ ବଜେଟ୍ ଅଧିବେଶନରେ ପାର୍ଲାମେଣ୍ଟରେ ଉପସ୍ଥାପନ ହେବ ଦେଶରେ ବଡ଼ ବଡ଼ ମୌଳିକ ଢାଞ୍ଚା ବିକାଶ ପ୍ରକଳ୍ପ ଗୁଡ଼ିକ ପାଇଁ ଏହା ଦୀର୍ଘକାଳୀନ ଋଣ ଯୋଗାଇବାର ଆଶା କରାଯାଉଛି

ବ୍ୟାଙ୍କ ଘରୋଇକରଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସମସ୍ତ ବ୍ୟାଙ୍କକୁ ଘରୋଇକରଣ କରାଯିବ ନାହିଁ ବୋଲି କହିଛନ୍ତି ଯେଉଁଠାରେ ଏପରି କରାଯିବ ସେଠାରେ କର୍ମଚାରୀମାନଙ୍କ ସ୍ୱାର୍ଥରକ୍ଷା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି କ୍ୟାବିନେଟ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେଉଁ ବ୍ୟାଙ୍କଗୁଡ଼ିକର ଘରୋଇକରଣ ହେବାର ସମ୍ଭାବନା ରହିଛି ସେହିବ୍ୟାଙ୍କଗୁଡ଼ିକ ଘରୋଇକରଣ ପରେ ମଧ୍ୟ ସେମାନଙ୍କର କାର୍ଯ୍ୟ ଜାରି ରଖିବେ ଏବଂ କର୍ମଚାରୀମାନଙ୍କର ପେନ୍ସନ ଓ ଦରମା ଆଦି ସମସ୍ତ କ୍ଷେତ୍ରରେ ସ୍ୱାର୍ଥରକ୍ଷା ପ୍ରତି ଦୃଷ୍ଟି ଦିଆଯିବ ବ୍ୟାଙ୍କ ଘରୋଇକରଣ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଶ୍ରୀମତୀ ସୀତାରମଣ ସମାଲୋଚନା କରିଛନ୍ତି

କୋଭିଡ ମହାମାରୀ କାରଣରୁ ଚାହିଦା ଓ ଯୋଗାଣରେ ତାରତମ୍ୟ ସୃଷ୍ଟି ହେବା ଯୋଗୁଁ କେତେକ ସାମଗ୍ରୀର ଦରବୃଦ୍ଧି ଘଟିଛି ରାଜ୍ୟସଭାରେ ଶୃନ୍ୟକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହା କହିଚ୍ଚନ୍ତି

କେରଳ ତାମିଲନାଡ଼ୁ ଆସାମ ପଶ୍ଚିମବଙ୍ଗ ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହ ଭିଭିପାଟ୍ର ବ୍ୟବହାର କରାଯିବ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଚତା ଆଣିବା ଉଦ୍ଦେଶ୍ୟରେ ଏହି ନିଷ୍ପଭି ନିଆଯାଇଛି ଇଭିଏମ୍ ଓ ଭିଭିପାଟ୍ ଗୁଡ଼ିକୁ ଭୋଟ୍ଗ୍ରହଣ କେନ୍ଦ୍ରକୁ ପଠାଯିବା ପୂର୍ବରୁ ଦୁଇଥର ଲେଖାଏଁ ଯାଞ୍ଚ କରାଯିବ

ଇଲଣ୍ଡର କସ୍ ବଟ୍ଲର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି